ଶ୍ରୀ କାୱଡେକର କହିଛନ୍ତି ନବଗଠିତ ଦାଦ୍ରା ଓ ନଗର ହାବେଳି ଓ ଡାମନ ଏବଂ ଡିଉ କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀ ଡାମନ ହେବ

ସେହି ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ତେଲଙ୍ଗାନା ମହାରାଷ୍ଟ୍ର ବିହାର କର୍ଷ୍ଣାଟକ କେରଳ ଓ ଉତ୍ତରପ୍ରଦେଶ ରହିଛି ବିଳମ୍ଘ ଘଟିଥିବା ସେହି ପ୍ରକଚ୍ଚଗୁଡ଼ିକ ରେଳବାଇ ସଡ଼କ ପରିବହନ ଓ ରାଜପଥ ଏବଂ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରର ବୋଲି ଜଣାପଡ଼ିଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବୈଠକ ସମୟରେ 'ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବିମା ଯୋଜନା' ଓ 'ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନା' ଭଳି ବିମା ଯୋଜନାଗୁଡ଼ିକର ଅଗ୍ରଗତିର ମଧ୍ୟ ସମୀକ୍ଷା କରିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଚଳିତ ବର୍ଷର ଏହା ହେଉଛି ପ୍ରଥମ ପ୍ରଗତି ବୈଠକ

ଦିଲ୍ଲୀ ପୁଲିସ୍ ପକ୍ଷରୁ ପରେଡ୍ର ସୁପରିଚାଳନା ପାଇଁ ଏହି ରୁଟ୍ ସମେତ ଅନ୍ୟାନ୍ୟ ସ୍ଥାନରେ ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଛି

ସାଧାରଣତନ୍ତ୍ର ଦିବସ ଦିନ ମଧ୍ୟ ପରେଡ୍ ଏହି ମାର୍ଗ ଦେଇ ଯିବ ବୋଲି ଦିଲ୍ଲୀ ପୁଲିସ୍ ପକ୍ଷରୁ କୁହାଯାଇଛି

ଆମର ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ସ୍ୱାଧୀନତା ସଂଗ୍ରାମରେ ସହୀଦ ହୋଇଥିବା ଯବାନଙ୍କ ସ୍ମରଣରେ ପାରମ୍ପରିକ ଅଭିନନ୍ଦନ ସମାରୋହ ଜାତୀୟ ରାଜଧାନୀ ଯୁଦ୍ଧ ସ୍ମତିସ୍ତରଠାରେ ଅନୁଷ୍ଠିତ ହୋଇଥାଏ

ପ୍ରସାଦ ଓମେନ ଜାନ୍ଥ ଓ କାଶ୍ୱୀର କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଖୁବ୍ ଶୀଘ୍ର କେନ୍ଦ୍ର ସରକାର ଏକ ନୂଆ ଶିଳ୍ପନୀତି ଘୋଷଣା କରିବେ ଏହା ଫଳରେ ଏହି ଅଞ୍ଚଳରେ ପୁଞ୍ଜିନିବେଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ କେନ୍ଦ୍ରମନ୍ତ୍ରୀ ସୋମପ୍ରକାଶ ଗତକାଲି ଜାଞ୍ଗୁଠାରେ ସେଠାକାର ବ୍ୟବସାୟୀଙ୍କ ସହ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ଏହାଦ୍ୱାରା ଜାଳ୍ପୁ ଓ କାଶ୍ମୀରରେ ପୁଞ୍ଜିନିବେଶ ବଢ଼ିବ ଏବଂ ବାଣିଜ୍ୟ ବ୍ୟବସାୟ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ ସ୍ଥାନୀୟ ବ୍ୟବସାୟୀ ଓ ଲୋକଙ୍କୁ ସୁହାଇଲା ଭଳି ଏହି ନୀତି ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ଶ୍ରୀ ପ୍ରକାଶ କହିଛନ୍ତି ସ୍ଥାନୀୟ ଅଞ୍ଚଳର ଶିଳ୍ପୋଦ୍ୟଗିମାନଙ୍କୁ ପ୍ରୋହାହିତ କରିବା ପାଇଁ ନ୍ନଆ ନୀତିରେ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ଓ ରାଜନୈତିକ ପ୍ରତିବନ୍ଧକ ଯୋଗୁଁ ବିକାଶ ପ୍ରକ୍ରିୟା ବ୍ୟାହତ ହୋଇଛି ତାହାକୁ ଦୂର କରି ଏହି ଅଞ୍ଚଳକୁ ଜାତୀୟ ମୁଖ୍ୟ ସ୍ରୋତରେ ସାମିଲ କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ଅନ୍ୟ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଗତକାଲି ଶ୍ରୀନଗରଠାରେ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ଏକ ଡାକ ଘରକୁ ଉଦ୍ଘାଟନ କରିଥିଲେ

ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ରାଜ୍ୟପାଳ ଜଗଦୀପ ଧନଖର କୋଲକାତାଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବେ ଆଜି ଅପରାହ୍ନରେ ଦାର୍ଜିଲିରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁଭାଷ ବୋଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବେ ସିଏଏ ବିଜେପି ନବନିର୍ବାଚିତ ବିଜେପି ସଭାପତି କେପି ନଡ୍ରା ଆଜି ଉତ୍ତରପ୍ରଦେଶର ଆଗ୍ରାରେ ଏକ ସମାବେଶରେ ଯୋଗଦେବା ସହିତ ନାଗରିକତ୍ୱ ସଂଶୋଧନ ଆଇନ୍ ନେଇ ସୃଷ୍ଟି ହୋଇଥିବା ଦୃନ୍ଦ୍ୱ ଦୂର କରିବେ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ସଂଶୋଧିତ ନାଗରିକତା ଆଇନ୍ ସପକ୍ଷରେ ଯେଉଁସବ୍ ସମାବେଶ ଦଳ ପକ୍ଷର୍ କରାଯାଉଛି ଆଗା ସମାବେଶ ତାହାର ଏକ ଅଶବିଶେଷ ଆମ ଲକ୍ଷ୍ନୌ ପ୍ରତିନିଧି ଜଣାଇଛନ୍ତି ଯେ ରାଜ୍ୟରେ ବିଜେପିର କର୍ମୀ ଓ ସଦସ୍ୟମାନେ ଲୋକଙ୍କ ପାଖକୁ ଯାଇ ଏହି ଆଇନ୍ ନେଇ ସୃଷ୍ଟି ହୋଇଥିବା ଭ୍ରାନ୍ତି ଦୂର କରିବାକୁ ଉଦ୍ୟମ କରୁଛନ୍ତି

ଟ୍ରାଇର ଓକିଲ ଏକ ସତ୍ୟପାଠରେ ଜଣାଇଛନ୍ତି ଯେ ଏହି ସଂଶୋଧନ ଏକ ଖାଉଟି ସ୍ୱାର୍ଥ ଅନୁକୂଳ ପଦକ୍ଷେପ

ଏହି ପରାଜୟ ଫଳରେ ଶ୍ରୀଲଙ୍କା ପ୍ରତିଯୋଗୀତାରୁ ବାଦ ପଡ଼ିଛି

ମ୍ୟାଚ୍ରେ କ୍ରମାଗତ ଦ୍ୱିତୀୟ ବିଜୟ ସହ ଆଫଗାନିସ୍ତାନ ପରବର୍ତ୍ତୀ ପର୍ଯ୍ୟାୟକୁ ମଧ୍ୟ ଉନ୍ଦିତ ହୋଇଛି

ବକ୍ସିଂ ବକ୍ସିଂରେ ବର୍ତ୍ତମାନର ଚମ୍ପିଆନ୍ ଭାରତର ନିଖତ ଜରିନ୍ ଏବଂ ଚାରି ଥର ଏସୀୟ ପଦକ ବିଜେତା ଶିବ ଥାପ୍ପା ବୁଲଗେରିଆ ସୋଫିଆରେ ଚାଲିଥିବା ଷ୍ଟ୍ରାଞ୍ଜା ମେମୋରିଆଲ ଟୁର୍ଣ୍ଣାମେଣ୍ଟର କ୍ୱାଟର ଫାଇନାଲ୍କୁ ଉନ୍ନିତ ହୋଇଛନ୍ତି ଜରିନ୍ଙ୍କ ପ୍ରତିଦ୍ୱନ୍ଦ୍ୱ ସେଭଦା ଆସେନୋଭା ପ୍ରତିଯୋଗୀତାରୁ ଓହରିଯିବାରୁ କରିନ୍ ବିଜୟୀ ଘୋଷିତ ହୋଇଥିଲେ